ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଅର୍ଥନୀତି ଅଧିକ ଦୃଢ଼ ସ୍ୱଚ୍ଚ ଓ ନିଷ୍ପଭିମୂଳକ ହୋଇପାରିଛି

ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅର୍ଥନୀତିରେ ଭାରତୀୟ ଅର୍ଥନୀତିକୁ ପରିଣତ କରିବାପାଇଁ ଏହି ପ୍ରୟାସ ସରକାର ଆରମ୍ଭ କରିଛନ୍ତି

ବର୍ତ୍ତମାନ ଭାରତୀୟ ଅର୍ଥନୀତିରେ ଯେଉଁ ମାନ୍ଦାବସ୍ଥା ଦେଖାଦେଇଛି ତାହା ସାମୟିକ ଏବଂ ଖୁବ୍ ଶୀଘ୍ର ଭାରତୀୟ ବଜାର ଓ ଉଦ୍ୟୋଗ ଏହି ସଙ୍କଟକୁ ଅତିକ୍ରମ କରିବ ବୋଲି ସେ କହିଛନ୍ତି

ଆଜି ସକାଳେ ଏହି ପଦପାଇଁ ପ୍ରାର୍ଥୀ ହୋଇଥିବା ବିଜେପି ବିଧାୟକ କିଷାନ କାଠୋର୍ ନିଜର ମନୋନୟନ ପତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରତ୍ୟାହାର କରିନେବାରୁ ଶ୍ରୀ ପାଟୋଲ୍ ନିର୍ବରୋଧ ନିର୍ବାଚିତ ହୋଇଛନ୍ତି

ଗତକାଲି ଶାସକ ଶିବସେନା କଂଗ୍ରେସ ଓ ଏନ୍ସିପି ମେଣ୍ଟ ପକ୍ଷରୁ ଶ୍ରୀ ପାଟୋଲ୍ଙ୍କ ନାମ ବାଚସ୍ୱତି ପାଇଁ ଘୋଷଣା କରାଯାଇଥିଲା ବିଜେପି ମଧ୍ୟ ଶ୍ରୀ କାଠୋର୍କ୍ତ ନିଜର ପ୍ରାର୍ଥୀ କରିଥିଲା ନ୍ତୁଆ ବାଚସ୍କତି ଶ୍ରୀ ପାଟୋଲ୍ ବିଦର୍ଭ ଅଞ୍ଚଳର ସକୋଲି ବିଧାନସଭା ଆସେନର୍ କଂଗ୍ରେସ ଟିକଟରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଏହାକୁ ମିଶାଇ ସେ ଚାରିଥର ବିଧାୟକ ହେବାର ସୌଭାଗ୍ୟ ଲାଭ କରିଛନ୍ତି ଗତକାଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱରେ ପରିଚାଳିତ ମହାବିକାଶ ଅଘାଡ଼ି ସରକାର ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହୋଇଥିଲା

ଫରେନ୍ସିକ୍ ସାଇକୋଲଜିକ୍ ଏଥିରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ଏବଂ ଏ କ୍ଷେତ୍ରରେ ଦେଶ ବାହାରର ଅଭିଜ୍ଞ ଲୋକଙ୍କୁ ସାମିଲ କରାଯିବ ଏହାଦ୍ୱାରା ଏହି କେନ୍ଦ୍ରଗୁଡ଼ିକର ଦକ୍ଷତା ବୃଦ୍ଧି ପାଇବ ଏହି ପରିପ୍ରେକ୍ଷିରେ ନୁଆଦିଲ୍ଲୀର ଫରେନ୍ସିକ୍ ସାଇନ୍ ସର୍ଭିସେସ୍ ନିର୍ଦ୍ଦେଶାଳୟ ଏବଂ ଅହଜ୍ଞଦାବାଦ ସ୍ଥିତ ଗୁଜରାଟ ଫରେନ୍ସିକ୍ ସାଇନ୍ ୟୁନିଭରସିଟିର ବିହେଭରାଲ୍ ସାଇନ୍ସ ପ୍ରତିଷ୍ଠାନ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି ଗଭ୍ ପେନ୍ସନ୍ ଆସନ୍ତା ବର୍ଷ ମାର୍ଚ୍ଚ ସ୍ୱଦ୍ଧା 'ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନ୍ ଧନ୍ ଯୋଜନା' ଏବଂ ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତିଙ୍କ ଜାତୀୟ ପେନ୍ସନ୍ ଯୋଜନାରେ ଏକ କୋଟି ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ଉଦ୍ୟମ ଆରମ୍ଭ ହୋଇଛି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ବ୍ୟାପାର ମନ୍ତ୍ରୀ ସନ୍ତୋଷ କ୍ରମାର ଗଙ୍ଗ୍ୱାର୍ ପେନ୍ସନ୍ ସପ୍ତାହ ପାଳନ ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ନୂଆ ସଦସ୍ୟଙ୍କୁ ଏହାର ଅନ୍ତର୍ଭୁକ୍ତ କରିବାପାଇଁ ଉଦ୍ଦିଷ୍ଟ ଯୋଜନାର ଶୁଭାରମ୍ଭ କରିଛନ୍ତି ସେ କହିଛନ୍ତି ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବାପାଇଁ ଆଧାର କାର୍ଡ଼ ନମ୍ଘର ବ୍ୟାଙ୍କ୍ ଜମାଖାତା ନମ୍ଘର କିମ୍ବା ଜନଧନ ଆକାଉଣ୍ଟ ନମ୍ଭର ଆବଶ୍ୟକ

ଏନ୍ଭାର୍ଣ୍ଣମେଣ୍ଟ ଆୱାର୍ଡ଼ ପରିବେଶ ଉପରେ ନିର୍ମିତ ଚଳଚ୍ଚିତ୍ରଗୁଡ଼ିକର ପ୍ରତିଯୋଗିତାରେ ଏକ କ୍ଷୁଦ୍ର ଚଳଚ୍ଚିତ୍ରକୁ ଶ୍ରେଷ୍ଠ ବିବେଚିତ କରାଯାଇ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ପୁରସ୍କୃତ କରାଯାଇଛି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରବି ଅଗ୍ରୱାଲ୍ ଏହି ପୁରସ୍କାର ଚଳଚ୍ଚିତ୍ରର ନିର୍ମାତା ଓ ଏଥିସହିତ ସମ୍ପୁକ୍ତ ସ୍କୁଲ୍ ଛାତ୍ରଛାତ୍ରୀ ଏବଂ ଅନ୍ୟମାନଙ୍କୁ ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ ଉତ୍ସବରେ ପ୍ରଦାନ କରିଛନ୍ତି

ଝାଡ଼ଖଣ୍ଡ ଇଲେକ୍ସନ୍ ଝାଡ଼ଖଣ୍ଡର ଦ୍ୱିତୀୟ ଓ ତୂତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ପ୍ରଚାର ଜୋର୍ଦାର୍ ହୋଇଛି

ବିକେପି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ଝାଡ଼ଖଣ୍ଡ ଛାତ୍ର ସଙ୍ଗଠନ ଆଦି ଦଳର ବରିଷ୍ଠ ନେତାମାନେ ବିଭିନ୍ନ ସ୍ଥାନରେ ନିର୍ବାଚନ ସଭାରେ ଯୋଗ ଦେବା ସହ ପ୍ରଚାର ଅଭିଯାନକୁ ଜୋର୍ଦାର୍ କରିଛନ୍ତି କଂଗ୍ରେସ ଆର୍ଜେଡି ଏବଂ ବାମପନ୍ନୀ ଦଳଗ୍ରଡ଼ିକ ପକ୍ଷର୍ ମଧ୍ୟ ଭୋଟର୍ମାନଙ୍କୁ ଆକର୍ଷିତ କରିବାପାଇଁ ପ୍ରଚାର ଅଭିଯାନ ଚାଲିଛି

ସେଥିପାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଆସନ୍ତାକାଲି ଧାର୍ଯ୍ୟ ହୋଇଛି

ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି ଗତକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା

ତତ୍କାଳୀନ ରାଷ୍ଟ୍ରପତି ସର୍ବପଲ୍ଲୀ ଡଃ ରାଧାକ୍ରିଷ୍ଣନ୍ ଆନୁଷ୍ଠାନିକ ଭାବେ ନାଗାଲ୍ୟାଣ୍ଡକୁ ରାଜ୍ୟ ମାନ୍ୟତା ଦେଇଥିଲେ

ଇକ୍ବାଲ୍ କେସ୍ କ୍ଖ୍ୟାତ ଅପରାଧୀ ଇକ୍ବାଲ୍ ମିର୍ଚିର ଦୁଇ ପ୍ରମୁଖ ସହଯୋଗୀ ହାରୁନ୍ ୟୁସ୍ଫ୍ ଓ ହୁମାୟୁ ମର୍ଚାଣ୍ଟ୍ଙ୍କୁ ବେଆଇନ ଅର୍ଥ କାରବାର ମାମଲାରେ କାମିନ୍ ଦେବାକୁ ମୁମ୍ଭାଇସ୍ଥିତ ଏକ ସ୍ୱତନ୍ତ୍ର ଅଦାଲତ ମନା କରିଦେଇଛନ୍ତି ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି ଏହି ଦୁଇଜଣ ହେଲେ ଅଭିଯୁକ୍ତ ଦଲାଲ୍ ରଶଜିତ୍ ବିନ୍ଦ୍ରା ଓ ରିଙ୍କୁ ଦେଶ୍ପାଣ୍ଡେ

ଆକାଶମାର୍ଗକୁ ଉଠିବାର ଅଞ୍ଚ ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସିପଡ଼ିଥିଲା ୟୁଏନ୍ ଏଚ୍ଆର୍ସି ହଙ୍ଗ୍କଙ୍ଗ୍ ହଙ୍ଗ୍କଙ୍ଗ୍ରେ ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ ସମୟରେ ପ୍ରଲିସ୍ର ମାତ୍ରାଧିକ କାର୍ଯ୍ୟ ସମ୍ପର୍କରେ ହୋଇଥିବା ଅଭିଯୋଗର ତଦନ୍ତ କରିବାପାଇଁ କାତିସଂଘର ମାନାବାଧିକାର ଉଚ୍ଚାୟୁକ୍ତ ମିଚେଲ୍ ବ୍ୟାଚେଲେଟ୍ ନିର୍ଦ୍ଦେଶ ଦେଇଛନ୍ତି ଏବେ ହଙ୍ଗ୍କଙ୍ଗ୍ରେ ବଡ଼ ଧରଣର ସରକାର ବିରୋଧୀ ଆନ୍ଦୋଳନ ଚାଲିଛି

ଏହି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା

ତେବେ ଆଇଏସ୍ ନିଜର ସମ୍ପୁକ୍ତି ନେଇ କୌଣସି ପ୍ରମାଣ ଦାଖଲ କରିପାରିନାହିଁ ଆଇଏସ୍ କହିଛି ଯେ ଫୋନ୍ ମାଧ୍ୟମରେ ତାଙ୍କଠାରୁ ନିର୍ଦ୍ଦେଶ ପାଇ ଉସ୍ମାନ୍ ଏହି ଛୁରୀ ମାଡ଼ କରିଥିଲା ଆତଙ୍କୀଙ୍କ ବିରୁଦ୍ଧରେ ଲଡ଼େଇ କର୍ତ୍ତିବା ମିଳିତ ସେନାରେ ସାମିଲ ଥିବା ଦେଶକୃ ଟାର୍ଗେଟ୍ କରିବାକୁ ତାକୁ କୁହାଯାଇଥିଲା ବୋଲି ଆଇଏସ୍ କହିଛି